ଇଲେକ୍ରୋନିକ୍ ପ୍ରତିଷେଧକ ସୂଚନା ନେଟ୍ୱର୍କ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଅତ୍ୟାବଶ୍ୟକ ଟୀକାକରଣ ସେବାକୁ ନିଶ୍ଚିତ କରିବାରେ ସଫଳ ରହିଛି

ପରୀକ୍ଷା ବ୍ୟାପକ ଭାବେ ଲୋକମାନଙ୍କର ସ୍ୱାବ ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଅଲଗା ରଖି ତୁରନ୍ତ ଚିକିତ୍ସା କରିବା ପାଇଁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି ରାଜ୍ୟଗୁଡ଼ିକ ତାହାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଫଳରେ ଏହା ସମ୍ଭବ ହୋଇଛି ସମଗ୍ର ଦେଶରେ କୋଭିଡ୍ ନମୁନା ପରୀକ୍ଷଣ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ଏବଂ ଲୋକଙ୍କୁ ସହଜରେ ଏହି ପରୀକ୍ଷା ସୁବିଧା ଯୋଗାଇ ଦିଆଯାଇଛି

ଏହି ଟିପିଏମ୍ ହାର କ୍ରମାଗତ ଭାବେ ଉର୍ଦ୍ଧ୍ୱମୁଖୀ ହେଉଛି

ପିଏମ୍ ଆଶ୍ରଫ୍ ଘନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫ୍ଗାନିସ୍ତାନର ଜନସାଧାରଣଙ୍କୁ ଏକ ଶାନ୍ତିପୂର୍ଣ୍ଣ ସମୃଦ୍ଧ ଓ ସୌହାର୍ଦ୍ଦପୂର୍ଣ୍ଣ ଜୀବନଯାପନ କରିବାରେ ସାହାଯ୍ୟ କରିବା ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଶ୍ରୀ ମୋଦୀ ଗତକାଲି ଟେଲିଫୋନ୍ ଯୋଗେ ଆଫ୍ଗାନିସ୍ତାନ ରାଷ୍ଟ୍ରପତି ଡକୁର ଆଶ୍ରଫ୍ ଘନିଙ୍କ ସହ କଥାବାର୍ତ୍ତା କରିଛନ୍ତି ଉଭୟ ନେତା ଇଦ୍ ଉଲ୍ ଆଧା ଉପଲକ୍ଷେ ପରସ୍କରକୁ ଶୁଭେଚ୍ଛା କଣାଇଚ୍ଛନ୍ତି ଆଫ୍ଗାନିସ୍ତାନର ଆବଶ୍ୟକତା ଅନୁସାରେ ଖାଦ୍ୟ ଓ ଔଷଧ ସହାୟତା ଯୋଗାଣ ପାଇଁ ଶ୍ରୀ ଘନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳର ନିରାପତ୍ତା ପରିସ୍ଥିତି ଓ ପରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଷୟଗୁଡ଼ିକ ଉପରେ ଦୁଇ ନେତା ମତର ଆଦାନପ୍ରଦାନ କରିଛନ୍ତି ଇ ଭିଆଇଏନ୍ ଇମୁନାଇକେସନ୍ ସରକାର କହିଛନ୍ତି ଇଲେକ୍ରୋନିକ୍ ପ୍ରତିଷେଧକ ସୂଚନା ନେଟ୍ୱର୍କ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଅତ୍ୟାବଶ୍ୟକ ଟୀକାକରଣ ସେବାକୁ ନିଶ୍ଚିତ କରିବାରେ ସଫଳ ରହିଛି

ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅଧୀନରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ଏଥିରୁ ପ୍ରତିଷେଧକର ମହକୁଦ ପରିମାଣ ଆବଶ୍ୟକତା ମହକୁଦ ପାଇଁ ଆବଶ୍ୟକ ତାପମାତ୍ରା ସଂକ୍ରାନ୍ତୀୟ ସ୍ଚଚନା ପ୍ରଭୂତି ମିଳିଥାଏ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଅତ୍ୟାବଶ୍ୟକ ଟୀକାକରଣକୁ ଜାରୀ ରଖିବାରେ ଏହି ବ୍ୟବସ୍ଥା ବହୃତ ସଫଳ ରହିଛି ଏହାଦ୍ୱାରା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅନେକ ରୋଗରୁ ସୁରକ୍ଷା ଦିଆଯାଇ ପାରିଛି

ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ସମୟରେ ପ୍ରତିଷେଧକ ଟୀକା ଉପଲବ୍ଧ ହେଉଛି

ଡିଜିସିଆଇ ଆପ୍ରୋଭାଲ୍ ଭାରତୀୟ ଔଷଧ କଷ୍ଟ୍ରୋଲର ଜେନେରାଲ୍' ଅକ୍କଫୋର୍ଡ୍ ବିଶ୍ୱବିଦ୍ୟାଳୟ ଆଷ୍ଟ୍ରା ଜେନିକା କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକର ମାନବ ଶରୀରରେ ଦ୍ୱିତୀୟତୂତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପୁଣେ ସ୍ଥିତ ଭାରତୀୟ ସେରମ୍ ପ୍ରତିଷ୍ଠାନକୁ ଅନୁମତି ପ୍ରଦାନ କରିଛି ଏହାଦ୍ୱାରା କୋଭିଡ୍ ନାଇଷ୍ଟିନ୍ ପାଇଁ ଏକ ପ୍ରତିଷେଧକ ବାହାର କରିବା କାର୍ଯ୍ୟ ତ୍ୱରାନ୍ୱିତ ହେବ ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ଭାରତରେ କୋଭିଡ୍ ନାଇଷ୍ଟିନ୍ର ମୃତ୍ୟୁ ହାରରେ କ୍ରମାଗତ ଭାବେ ହ୍ରାସ ଘଟୁଛି ଓ ବିଶ୍ୱରେ ଭାରତର କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁ ହାର ସବୁଠୁ କମ୍ ରହିଛି

କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ରଣକୌଶଳରେ ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ ଓ ସଂକ୍ରମିତମାନଙ୍କ ପୂଥକୀକରଣ ଉପରେ ଅଧିକ ଆଲୋକପାତ କରାଯାଉଛି ଏହାଯୋଗୁଁ ଦେଶରେ ଆରୋଗ୍ୟ ହାରରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି

କୋଭିଡ୍ ମହାମାରୀ ସମୟରେ ସ୍କୁଲ୍ ବନ୍ଦ ଯୋଗୁଁ ଘରେ ରହୁଥିବା ଏହି ବର୍ଗର ପିଲାମାନଙ୍କ ପାଇଁ ଯଥାର୍ଥ ଭାବେ ପାଠପଢ଼ାରେ ନିୟୋକିତ କରିବା ପାଇଁ ଏହି ବିକଳ୍ପ ପାଠ୍ୟକ୍ରମ ଉଦ୍ଦିଷ୍ଟ ଫଳରେ ସେମାନେ ନିକର ପିତାମାତା ଓ ଶିକ୍ଷକମାନଙ୍କ ଦ୍ୱାରା ସହଜରେ ଏହି ପାଠ ପଢ଼ିପାରିବେ ଏହି ବିକଚ୍ଚ ପାଠ୍ୟକ୍ରମ ଉଚ୍ଚପ୍ରାଥମିକ ସ୍ତରର ଛାତ୍ରଛାତ୍ରୀ ସେମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟର ଦିଗଦର୍ଶନରେ ଏନ୍ସିଇଆର୍ଟି ଏହାକୁ ପ୍ରସ୍ତୁତ କରିଛି ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପୋଖରିଆଲ କହିଛନ୍ତି ଯେ ଏହି ନୂଆ ପାଠ୍ୟକ୍ରମ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ୍ର ଅଧ୍ୟକ୍ଷମାନଙ୍କୁ ସଶକ୍ତ କରିବ କୋଭିଡ୍ ନାଇଷ୍ଟିନ୍ ସମୟରେ ଘରେ ରହୁଥିବା ପିଲାମାନଙ୍କୁ କିପରି ଶୈକ୍ଷିକ ଓ ଶିକ୍ଷଣୀୟ ସମ୍ଘଳ ମାଧ୍ୟମରେ ପାଠପଢ଼ାରେ ନିୟୋକିତ କରାଯାଇ ପାରିବ ସେଥିପାଇଁ ଉଭୟ ପିତାମାତା ଓ ଶିକ୍ଷକମାନେ ଯଥାର୍ଥ ସୁଯୋଗ ପାଇବେ ଅନ୍ଲାଇନ ବ୍ୟବସ୍ଥାରେ ପିଲାମାନେ ଏହି ପାଠ ପଢ଼ିବା ସହ ନିଜର ଶୈକ୍ଷିକ ଉପଲହ୍ଜିର ପ୍ରମାଣ ମଧ୍ୟ ଦେଇପାରିବେ

ଏହି ପାଠ୍ୟକ୍ରମରେ ବିଭିନ୍ନ ବୈଷୟିକ ଓ ସାମାଜିକ ଗଣମାଧ୍ୟମର ଉପକରଣ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି

ଏକ ଟ୍ପିଟ୍ରେ ଶ୍ରୀ ଠାକୁର କହିଛନ୍ତି ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କୁ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣରେ ସାମିଲ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଏକ ଐତିହାସିକ ଉପଲବ୍ଧି ହାସଲ କରିଛି କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମୟରେ ମଧ୍ୟ ସିଧାସଳଖ ସୁବିଧା ହସ୍ତାନ୍ତର ଯୋଜନାକୁ କାର୍ଯ୍ୟକାରୀ କରାଯିବା ସହ ଏଥିରେ ହେଉଥିବା ବାଟମାରଣାକୁ ରୋକାଯାଇ ପାରିଛି ଏବଂ ପ୍ୟେକ ହିତାଧିକାରୀ ଟଙ୍କାଟିଏ ପାଇବାରୁ ମଧ୍ୟ ବଞ୍ଚିତ ହୋଇନାହାନ୍ତି

ଗଣ୍ଡକ ବୂହି ଗଣ୍ଡକ ବାଗମତୀ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଅନେକ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି ମୁଜାଫରପୁରର ମହମ୍ମଦପୁର କୋଠି ପଞ୍ଚାୟତରେ ତ୍ରିହୁତ୍ତ କେନାଲ୍ରେ ଏକ ଘାଇ ସୃଷ୍ଟି ହେବାରୁ କିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି

ଆଇପିଏଲ୍ ପରିଚାଳନା ପରିଷଦର ଏକ ଭର୍ଚୁଆଲ୍ ବୈଠକରେ ଏହି ନିଷ୍ପଭି ନିଆଯାଇଛି ଭାରତ ସରକାରଙ୍କର ଆବଶ୍ୟକ ମଂଜୁରୀ ପରେ ମ୍ୟାଚ୍ଗୁଡ଼ିକ ଦୁବାଇ ସାରଜାହ୍ ଏବଂ ଆବୁଧାବୀରେ ଖେଳାଯିବ